ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ ଭୋଟରଙ୍କ ସମର୍ଥନ ପାଇବା ଆଶାରେ ପରସ୍କରକୁ ତୀବ୍ର ସମାଲୋଚନା କରୁଛନ୍ତି ଏହି ଦୁଇଦଳର ପ୍ରମୁଖ ତୁଙ୍ଗନେତାମାନେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଛତରପୁର ଓ ମଣ୍ଡସୌର ଜିଲ୍ଲାରେ ନିର୍ବାଚନ ସଭାରେ ଉଦ୍ବୋଧନ ଦେବେ ବିଜେପି ସଭାପତି ଅମିତ ଶାହା କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ବିଏସପି ସଭାପତି ମାୟାବତୀ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ ଆହୁରି ଅନେକ କେତେକ ନେତା ମଧ୍ୟ ନିର୍ବାଚନ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ମ ରହିଛି ମିକ୍ଜୋରାମ ଲୁଙ୍ଗଲେଇଠାରେ ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଥିଲେ ସେଠାରେ ସେ ବିଭିନ୍ନ ଏନକିଓ ଓ ନାଗରିକ ସଂଗଠନର ପ୍ରତିନିଧିମାନଙ୍କ ସହ ମତ ବିନିମୟ କରିଥିଲେ

ସେହିଭଳି ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ପାଇଁ ପ୍ରଚାର କାର୍ଯ୍ୟ ମଧ୍ୟ କ୍ରମଶଃ କୋର ଧରୁଛି

ଇତିମଧ୍ୟରେ ଛତିଶଗଡରେ ଦୁଇ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି

ଦୁହେଁ ଚୀନର ସିଚ୍ୟୁଆନ ପ୍ରଦେଶ ଅନ୍ତର୍ଗତ ଦୁଜିଆ ଆଙ୍ଗିୟାନ୍ ସହରରେ ଏହି ଆଲୋଚନାରେ ଭାଗ ନେବେ ସୀମାନ୍ତରେ କିପରି ଶାନ୍ତି ଓ ସ୍ଥିରତା ରକ୍ଷା କରାଯାଇପାରିବ ସେ ନେଇ ଆଲୋଚନାପୂର୍ବକ ନିଷ୍ପଭି ଗ୍ରହଣ କରିବାକୁ ଉଭୟ ନିଜ ନିଜ ଦେଶ ପକ୍ଷରୁ ଅଧିକୃତ ହୋଇଛନ୍ତି ଏହାଛଡା ଗତ ଏପ୍ରିଲ ମାସରେ ହୋଇଥିବା ୟୁହାନ୍ ଶିଖର ସମ୍ମିଳନୀରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ହୋଇଥିବା ବୁଝାମଣାର କାର୍ଯ୍ୟକାରିତା ସମ୍ପର୍କରେ ମଧ୍ୟ ଉଭୟ ସମୀକ୍ଷା କରିବେ ୟୁହାନ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ଜି ଜିନ୍ ପିଙ୍ଗ୍ ପ୍ରଥମ ଆନୁଷ୍ଠାନିକ ଶିଖର ବୈଠକରେ ଯୋଗଦେଇ ଦ୍ୱିପାକ୍ଷିକ ସମ୍ପର୍କକୁ ନିବିଡ କରିବା ପାଇଁ ରାଜି ହୋଇଥିଲେ

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଣ ଅଧିକାରୀ ଡାନିଏଲ ଇରିଚାର୍ଡଙ୍କ ନେତୃତ୍ୱରେ ଏହି ଦଳ ଯାଇଛନ୍ତି

ଚେନ୍ନାଇଠାରେ ସରକାରୀ ସୂତ୍ରରୁ କୁହାଯାଇଛି ଯେ ଆଜି ଏହି ଦଳ ତିରୁଚିରାପଲ୍ଲୀ ଗସ୍ତ କରିବା ସହ ତିନିଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କାର୍ଯ୍ୟ ଶେଷ କରିବେ

ଆର୍ଥକ ଡିଜିଟାଲ ସମାବେଶ କେନ୍ଦ୍ରସିଡିଏଫଆଇ ପକ୍ଷରୁ ଏହା କୁହାଯାଇଛି ଏହି ଅଣ ଲାଭକାରୀ ସଂସ୍ଥା ସିଡିଏଫଆଇ ତିଆରି କରିଥିବା ସଫ୍ଟୱେର ପ୍ରଣାଳୀରେ ଏହା ପ୍ରଦାନ କରାଯାଇଛି

ଏହା ଆକାଶବାଶୀ ଓ ଦୂରଦର୍ଶନର ସମସ୍ତ ଚ୍ୟାନେଲ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆକାଶବାଣୀ ଓ ଦୂରଦର୍ଶନ ସମ୍ଭାଦ ବିଭାଗର ୟୁ ଟ୍ୟୁବ ଚ୍ୟାନେଲରେ ମଧ୍ୟ ପ୍ରସାରଣ କରାଯିବ

ହିନ୍ଦି ପ୍ରସାରଣ ପରେ ପରେ ଆକାଶବାଣୀର ସମସ୍ତ ଆଞ୍ଚଳିକ ଭାଷାରେ ଏହା ପ୍ରସାରଣ କରାଯିବ ଆଞ୍ଚଳିକ ଭାଷାରେ ପୁନଃ ପ୍ରସାରଣ ରାତି ଆଠଟାରେ କରାଯିବ ଆଇଏମଡି ଟେକ୍ରୋଲୋକି ଭାରତୀୟ ପାଣିପାଗ ବିଭାଗ ନଦୀ ଓ ଜଳଭଣ୍ଡାରଗୁଡିକର ଜଳପତନ ବୃଦ୍ଧି ଆକଳନ କରିବାକୁ ଏକ ନୂଆ ଜ୍ଞାନକୌଶଳ ପ୍ରସ୍ତୁତ କରିଛି ପ୍ରଭାବଭିତ୍ତିକ ଆକଳନ ପଦକ୍ଷେପ ମାଧ୍ୟମରେ ଏହି ଞ୍ଜାନକୌଶଳ ବିକଶିତ ହୋଇଛି ଏହାଫଳରେ ନଦୀ ଓ ଜଳ ଭଣ୍ଡାରଗୁଡିକର ଜଳସ୍ତର ଠିକ୍ଭାବେ ଜାଣିବାକୁ ସହଜରେ ତଥ୍ୟମିଳିବ ଏବଂ ସରକାର ଏ ସମ୍ପର୍କରେ ନିର୍ଭୁଲ ତଥ୍ୟ ପାଇପାରିବେ ଗତକାଲି ନୂଆଦିଲ୍ଲୀଠାରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ କେଜି ରମେଶ କହିଛନ୍ତି ନିକଟ ଅତୀତରେ କେରଳରେ ଯେଉଁ ବର୍ଷାଜନିତ ପ୍ରାକୃତିକ ବିପର୍ଯ୍ୟୟ ଘଟିଲା ଭବିଷ୍ୟତରେ ସେଭଳି ଦୁର୍ବିପାକ ଏଡାଇବାକୁ ଏହି ନୂଆ ଜ୍ଞାନକୌଶଳ ସହାୟକ ହେବ ଏହାଛଡା ସାମୁଦ୍ରିକ ବାତ୍ୟାର ଉତ୍ପତ୍ତି ତଥା ଗତିପଥ ନିର୍ଣ୍ଣୟର ଏହି କୌଶଳ ବିଶେଷ ସାହାଯ୍ୟ କରିବ ବୋଲି ସେ କହିଛନ୍ତି

ତାଙ୍କ ଗସ୍ତ ସମୟରେ ସେ ଭାରତ ଓ ମାଲଦୀପ ମଧ୍ୟରେ ଥିବା ପାରମ୍ପାରିକ ବନ୍ଧୁତା ସମ୍ପର୍କଙ୍କ ସଦୂଢ କରିବା ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ଅନ୍ୟ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ଗତ ସପ୍ତାହରେ ରାଷ୍ଟ୍ରପତି ଇବ୍ରାହିମ୍ ସୋଲିଙ୍କ ନେତୃତ୍ୱରେ ଗଠିତ ନୂତନ ସରକାରର ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ

ଶ୍ରୀ ମୋଦି ଓ ସୋଲି ଭାରତ ମହାସାଗର ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ନେଇ ରାଜି ହେବା ସହ ଦୁଇଦେଶ ମଧ୍ୟରେ ସମ୍ପର୍କ ବଜାର ରଖିବା ନେଇ ଆଲୋଚନାର କରିଥିଲେ

ଆଇଏଫଏଫଆଇ ଭାରତୀୟ ଆର୍ନ୍ତଜାତିକ ଚଳଚ୍ଚିତ୍ର ଉତ୍ସବରେ ଏଥର ନେତ୍ରହୀନଙ୍କ ପାଇଁ ଦୁଇଟି ଫିଲ୍ମ ପ୍ରଦର୍ଶିତ କରାଯିବ ଏଥିରେ ସ୍ୱତନ୍ତଭାବେ ଅଡିଓ ଡେସକ୍ରାଇବ୍ଡ ଞ୍ଜାନକୌଶଳ ଉପଯୋଗ କରାଯିବ ଆଜି ଏହି କୌଶଳରେ ପ୍ରଥମକରି ସୋଲେ ପରେ ହିଚ୍କି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ଆକ୍ଟେସିବୁଲ ଇଣ୍ଡିଆ ଅଭିଯାନ ର ସହାୟତାରେ ଏହି ବ୍ୟବସ୍ଥା କରାଯାଇଛି

ଏହି ମହଜିଦ୍ ଏକ ସେନାଛାଉଣୀ ଭିତରେ ଅବସ୍ଥିତ ଏହା ଭିତରକୁ ଆତଙ୍କବାଦୀ କିପରି ପଶିଲେ ଏବଂ ଏହା ପଛରେ କାହାର ହାତ ଅଛି ସେ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ ମୃତାହତମାନେ ଶୁକ୍ରବାର ନମାଜ୍ ପାଇଁ ସମବେତ ହୋଇଥିଲେ ମୃତକଙ୍କ ମଧ୍ୟରୁ ଅଧିକାଂଶ ଆଫଗାନ୍ ନିରାପତ୍ତା ବାହିନୀର ସଦସ୍ୟ ବୋଲି ଜଣେ ସାମରିକ ଅଧ୍ୟକ୍ଷ କହିଛନ୍ତି

ଗ୍ୟାଙ୍ଗକକ୍ ଠାରେ ଗତକାଲି ଏକ ପଞ୍ଚାୟତସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ପଓ୍ୱନ କୁମାର ଚାମୋଲୀ କହିଛନ୍ତି ରାଜ୍ୟରେ ଯେଉଁମାନେ ଅସ୍ଥାୟୀ ନିଯୁକ୍ତିରେ ଅଛନ୍ତି ସେମାନଙ୍କୁ ପର୍ଯ୍ୟାୟକ୍ରମେ ସ୍ଥାୟୀ କରାଯିବ ଏହାଛଡା ରାଜ୍ୟର ସବୁଠୁ ପ୍ରଗତିଶୀଳ ଚାଷୀଙ୍କୁ ଏକ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ଝାଡଖଣ୍ଡ ଏନ୍କାଉଣ୍ଟର ଝାଡଖଣ୍ଡରେ ବେଆଇନ ଘୋଷିତ ପିଏଲଏଫଆଇ ସଂଗଠନର ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ପୋଲିସ ସହ ଗୁଳି ବିନିମୟରେ ପ୍ରାଣ ହରାଇଛି ସିମ୍ଡେଗା ଅଞ୍ଚଳରେ ସେ ଆତଙ୍କରାଜ ଚଳାଇଥିଲା ଏବଂ ତା'ମୁଣ୍ଡ ପାଇଁ ଦୁଇଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା ନିଜକୁ ନିଜେ ଆଞ୍ଚଳିକ କମାଶ୍ଡାର ବୋଲାଉଥିବା ବିଜୟ ଡାଙ୍ଗ ନାମକ ଏହି ମାଓବାଦୀ ଏକ ଆତଙ୍କରାଜ ଚଳାଇଥିଲା

ସେ ମଧ୍ୟ ଓଡିଶାର ସୁନ୍ଦରଗଡ କିଲ୍ଲାରେ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିଲା

ସେ ୟୁକ୍ରେନର ହାନା ଓ ଓଖୋଟାକୁ ଭେଟିବେ ଏହା ହେଉଛି ତିନିମାସ ମଧ୍ୟରେ ମାରିକମ୍ଙ୍କ ସହ ଏହି ୟୁକ୍ରେନ ଖେଳାଳିଙ୍କ ଦ୍ୱିତୀୟଥର ମୁକାବିଲା